ଦେଶୀୟ ବ୍ୟବସାୟୀମାନଙ୍କ ସ୍ୱାର୍ଥରକ୍ଷା ଲାଗି ଇ ବାଶିଜ୍ୟ କ୍ଷେତ୍ରରେ ପ୍ରତ୍ୟେକ୍ଷ ବିଦେଶୀ ପୁଞ୍ଜିନିବେଶ ପାଇଁ ସରକାର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରୀ କରିଛନ୍ତି

ଅଧିକାଂଶ ଅଞ୍ଚଳରେ ତାପମାତ୍ରା ହିମାଙ୍ଗ ପାଖାପାଖି ପହଞ୍ଚୁଛି ପର୍ଲ ଆଡଜର୍ମ କାବେରୀ ନଦୀ ଏବଂ ଅନ୍ୟାନ୍ୟ ପ୍ରସଙ୍ଗକୁ ନେଇ ପ୍ରବଳ ହଟ୍ଟଗୋଳ ହେବାରୁ ରାଜ୍ୟସଭାକୁ ଆଜି ସାରାଦିନ ପାଇଁ ମୁଲତବୀ ରଖାଯାଇଛି ସଭାକାର୍ଯ୍ୟ ଆରମ୍ଭ ହେବା ମାତ୍ରକେ ଏଆଇଏଡିଏମ୍କେ ଓ ଡିଏମ୍କେ ସଦସ୍ୟମାନେ ଅଧ୍ୟକ୍ଷଙ୍କ ନିକଟରେ କାବେରୀ ନଦୀକଳ ବଣ୍ଟନର ସ୍ଥାୟୀ ସମାଧାନ ପାଇଁ ଦାବି କରିଥିଲେ ତେଣେ ଟିଡିପି ସଦସ୍ୟମାନେ ଆନ୍ଧ୍ରପ୍ରଦେଶ ଫାଇଦା ପାଇଁ ଦାବି ଉପସ୍ଥାପନ କରିଥିଲେ ତୃଣମୂଳ କଂଗ୍ରେସର ସାଂସଦମାନେ ମଧ୍ୟ ଯେକୌଣସି କମ୍ପ୍ୟୁଟରରେ ତଥ୍ୟ ତଦାରଖ କରିବା ପାଇଁ ନିରାପତ୍ତା ସଂସ୍ଥା ଓ ଗୁଇନ୍ଦା ବିଭାଗକୁ ଅନୁମତି ସଂକ୍ରାନ୍ତ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବିଜ୍ଞପ୍ତି ବିରୁଦ୍ଧରେ ପ୍ରତିବାଦ ଜଣାଇଥିଲେ ସଭାଗୃହରେ ଅଚଳାବସ୍ଥା ଲାଗି ରହିବାରୁ ଅଧ୍ୟକ୍ଷ ଏମ୍ ଭେଙ୍କେୟା ନାଇଡୁ ଆସନ୍ତାକାଲି ପର୍ଯ୍ୟନ୍ତ ସଭାକାର୍ଯ୍ୟକୁ ମୁଲତବୀ ରଖିଛନ୍ତି

ପ୍ରସାଦ ତୋମାର ଟ୍ରିପଲ ତଲାକ ଜାତୀୟ ସ୍ୱାର୍ଥ ଦୃଷ୍ଟିରୁ ତିନିତଲାକ ବିଲ୍ ପାର୍ଲାମେଣ୍ଟରେ ପାସ୍ କରିବା ପାଇଁ ଆଇନ୍ମନ୍ତ୍ରୀ ରବିଶଙ୍କର ପ୍ରସାଦ ରାଜନୈତିକ ଦଳଗୁଡ଼ିକର ସହଯୋଗ ଲୋଡିଛନ୍ତି ପାର୍ଲାମେଣ୍ଟ ବାହାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଶ୍ରୀ ପ୍ରସାଦ କହିଛନ୍ତି ଏହି ବିଧେୟକ ରାଜନୀତିରୁ ଊର୍ଦ୍ଧ୍ୱରେ ଏବଂ ଧର୍ମ ସହ କୌଣସି ସମ୍ପର୍କ ନାହିଁ ପୁରୁଷ ଓ ମହିଳା ମଧ୍ୟରେ ତାରତମ୍ୟ ଦୂର ଏବଂ ମହିଳାମାନଙ୍କ ସମ୍ମାନ ରକ୍ଷା ଲାଗି ଏହି ବିଲ୍ର ମୂଳଲକ୍ଷ୍ୟ ପୂର୍ବରୁ ସଂସଦୀୟ ମନ୍ତ୍ରୀ ନରେନ୍ଦ୍ର ସିଂହ ତୌମର କହିଥିଲେ ରାଜନୈତିକ ଦଳଗୁଡ଼ିକ ଏହି ପ୍ରସଙ୍ଗକୁ ରାଜନୈତିକ ରୂପ ନଦେଇ ବିତର୍କରେ ଅଂଶଗ୍ରହଣ କରିବା ଉଚିତ୍ ନୀତି ର୍ୟାଙ୍କିଙ୍ଗ୍ ନୀତି ଆୟୋଗ ଆଜି ଉଚ୍ଚାଭିଳାଷୀ ଜିଲ୍ଲା କାର୍ଯ୍ୟକ୍ରମର ଦ୍ୱିତୀୟ ଡେଲ୍ଟା ର୍ୟାଙ୍କିଙ୍ଗ୍ ତାଲିକା ପ୍ରକାଶ କରିବ ଗତ ଜୁନ୍ ପହିଲାରୁ ଅକ୍ଟୋବର ଶେଷ ସୁଦ୍ଧା ବିଭିନ୍ନ ଜିଲ୍ଲାର ଅଭିବୃଦ୍ଧି ହାରରେ ଏହି ତାଲିକା ପ୍ରସ୍ତୁତ ହୋଇଛି ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କଣ୍ଠ ଏହି ତାଲିକା ପ୍ରକାଶ କରିବେ ବିଭିନ୍ନ ଜିଲ୍ଲାର ସ୍ୱାସ୍ଥ୍ୟ ପୁଷ୍ଟିକର ଖାଦ୍ୟ ଶିକ୍ଷା ଦକ୍ଷତା ବିକାଶ ଏବଂ ଭିତ୍ତିଭୂମି ଉନ୍ନୟନ ସମେତ ଅନ୍ୟାନ୍ୟ ଉନ୍ନତିମୂଳକ ପଦକ୍ଷେପ ପରିପ୍ରେକ୍ଷୀରେ ଏହି ଅଭିବୃଦ୍ଧି ହାର ନିର୍ଣ୍ଣୟ କରାଯାଇଛି ନୀତି ଆୟୋଗର ନଲେଜ୍ ପାର୍ଟନର୍ ଟାଟା ଟ୍ରଷ୍ଟ ଏବଂ ବିଲ୍ ଓ ମେଲିଣ୍ଡା ଫାଉଣ୍ଡେସନ୍ ପକ୍ଷରୁ ସର୍ଭେ ମାଧ୍ୟମରେ ହସ୍ତଗତ ହୋଇଥିବା ତଥ୍ୟ ଆଧାରରେ ପ୍ରଥମଥର ପାଇଁ ଏଭଳି ର୍ୟାଙ୍କିଙ୍ଗ୍ ପ୍ରକାଶ କରାଯାଉଛି ବିଭିନ୍ନ ଉନ୍ନତିମୂଳକ ସାମାଜିକ କାର୍ଯ୍ୟକ୍ରମରେ ପଛେଇ ଯାଉଥିବା ଜିଲ୍ଲାଗୁଡ଼ିକୁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ଜାନୁୟାରୀ ପହିଲାରେ ଏହି ଉଚ୍ଚାଭିଳାଷୀ ଜିଲ୍ଲା କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ

ପିଏମ୍ ଏଚ୍ପି ହିମାଚଳ ପ୍ରଦେଶରେ ବିଜେପି ସରକାରଙ୍କ ଏକବର୍ଷ ପୂର୍ତ୍ତି ପାଳନ ଉସବ୍ରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଧର୍ମଶାଳା ଯିବେ ସେଠାରେ ସେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେବେ ଏବଂ ବିଭିନ୍ନ ସରକାରୀ ଯୋଜନାର ହିତାଧିକାରୀମାନଙ୍କ ସହ କଥାବାର୍ତ୍ତା କରିବେ ସରକାରଙ୍କ ସଫଳତା ବିଷୟ ଉଲ୍ଲେଖ ଥିବା ଏକ ପ୍ରମାଣ ପତ୍ନକ୍ତ ମଧ୍ୟ ଶ୍ରୀ ମୋଦି ଉନ୍ଜୋଚନ କରିବେ ବୋଲି ସରକାରୀ ଭାବେ କୁହାଯାଇଛି ଭୂଟାନ୍ ପିଏମ୍ ଭୁଟାନ୍ ପ୍ରଧାନମନ୍ତ୍ରୀ ଡକ୍କର ଲୋଟାଏ ସେରିଂ ଭାରତକୁ ତିନିଦିନିଆ ସରକାରୀ ଗସ୍ତରେ ଆସି ଆଜି ନୂଆଦିଲ୍ଲୀରେ ପହଞ୍ଚୁବେ ଦୁଇଦେଶ ମଧ୍ୟରେ ଆନୁଷ୍ଠାନିକ କ୍ରମନୈତିକ ସଫପର୍କର ସୁବର୍ଣ୍ଣଜୟନ୍ତୀ ବର୍ଷ ଅବସରରେ ଏହି ଗସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି

ଆସନ୍ତାକାଲି ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଡକୁର ସେରିଂଙ୍କୁ ଆନୁଷ୍ଠାନିକ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯିବ

ଏହାଛଡ଼ା ଶ୍ରୀ ସେରିଂ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଉପରାଷ୍ଟ୍ରପତି ଏମ୍ଭେଙ୍କୟାନାଇଡ଼ୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ବାଶିଜ୍ୟ ମନ୍ତ୍ରୀ ସୁରେଶ ପ୍ରଭୁ ଏବଂ ଶକ୍ତିମନ୍ତ୍ରୀ ଆର୍କେ ସିଂଙ୍କୁ ମଧ୍ୟ ଭେଟିବାର କାର୍ଯ୍ୟକ୍ରମ ରହିଛି ଗଭଟ ଇ କମର୍ସ ଦେଶୀୟ ବ୍ୟବସାୟୀମାନଙ୍କ ସ୍ୱାର୍ଥ ସୁରକ୍ଷା ଲାଗି ଇ ବାଣିଜ୍ୟ କମ୍ପାନୀଗୁଡ଼ିକରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜିନିବେଶ ସକାଶେ ସରକାର ସଂଶୋଧିତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି ନିର୍ଦ୍ଦେଶାବଳୀରେ ବିଭିନ୍ନ ପଦକ୍ଷେପ ରହିଛି ଏବଂ କମ୍ପାନୀଗୁଡ଼ିକରେ ନିଜର ଅଂଶଧନ ଥିବା ବ୍ୟବସାୟୀମାନଙ୍କୁ ଇ ବାଶିଜ୍ୟ କରିଆରେ ଉତ୍ପାଦ ବିକ୍ରି ପାଇଁ ନିଷେଧ କରାଯାଇଛି ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ଏକ ବିବୃଭିରେ କୁହାଯାଇଛି ବିଶେଷଭାବେ କେବଳ ଉତ୍ପାଦ ବିକ୍ରି ପାଇଁ କୌଣସି ରାଜିନାମା କରିବାକୁ ମଧ୍ୟ ଇ ବାଣିଜ୍ୟ କମ୍ପାନୀଗୁଡ଼ିକୁ ନିଷେଧ କରାଯାଇଛି ଆସନ୍ତାବର୍ଷ ଫେବୃୟାରୀ ପହିଲାରୁ ଏହି ନିର୍ଦ୍ଦେଶାନାମା କାର୍ଯ୍ୟକାରୀ ହେବ ଉପଭୋକ୍ତାମାନଙ୍କୁ ଇ ବାଣିଜ୍ୟ କରୁଥିବା ବ୍ୟବସାୟୀମାନେ ବିପୁଳ ପରିମାଣର ରିହାତି ଦେଉଥିବାରୁ ଦେଶୀୟ ବ୍ୟବସାୟୀମାନେ କ୍ଷତିଗ୍ରସ୍ତ ହେବା କାରଣରୁ ଏଭଳି ପଦକ୍ଷେପ ନିଆଯାଇଛି ସରକାରଙ୍କ ଏହି ନିଷ୍ପଭିକୁ ବ୍ୟବସାୟୀମାନେ ସ୍ୱାଗତ ଜଣାଇଛନ୍ତି

ଏଥିପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବ୍ୟକ୍ତିବିଶେଷଜ୍ଞ ଖୁଚୁରା ଦେୟ ଅଭ୍ୟାସ ସର୍ଭେ ବା ଏସ୍ଆର୍ପିଏଚ୍ଆଇ ଆରମ୍ଭ କରାଯିବ

ଡିକିଟାଲ ଦେୟ ଉତ୍ପାଦର ବ୍ୟବହାର ଅଭ୍ୟାସ ଏବଂ ସଚେତନତା ସଂକ୍ରାନ୍ତରେ ଏହାଦ୍ୱାରା ସୂଚନା ମିଳିବ ବୋଲି ଆଶା କରାଯାଉଛି ଅଟଲ ଭାଷାନ୍ତର ଯୋଜନା ହିନ୍ଦୀ ଭାଷାରୁ ଆରବିକ୍ ଚାଇନିଜ୍ ଫ୍ରେଞ୍ଚ ଜାପାନିଜ୍ ରଷିଆନ୍ ଓ ସ୍କାନିଶ ଭାଷାକୁ ଭାଷାନ୍ତର କରିବା ପାଇଁ ସ୍ୱତନ୍ତ୍ର ଭାବେ ତାଲିମ୍ପ୍ରାପ୍ତ ଏକ ଭାଷାନ୍ତରକାରୀ ପ୍ୟାନେଲ ଗଠନ କରିବାକୁ ତାଲିମ୍ ଦେବା ସକାଶେ ସରକାର ଅଟଳ ଭାଷାନ୍ତର ଯୋଜନା ସ୍ଥାପନ କରିବେ ବୈଦେଶିକ ମନ୍ତ୍ରଣାଳୟ କହିଛି ଏହି ଯୋଜନା ଅଧୀନରେ ଜଣେ ଲେଖାଏଁ ପ୍ରାର୍ଥୀଙ୍କୁ ବହୁସ୍ତରୀୟ ଚୟନ ପ୍ରକ୍ରିୟା ମାଧ୍ୟମରେ ବଛାଯିବ ଏବଂ ସୁନାମଧନ୍ୟ ବିଦେଶୀ ଭାଷା ପ୍ରତିଷ୍ଠାନ ଗୁଡ଼ିକରେ ସରକାରୀ ଖର୍ଚ୍ଚରେ ଏମାନଙ୍କୁ ପ୍ରଶିକ୍ଷଣ ଦିଆଯିବ

ଜେଟ୍ଲୀ ଏନ୍ଆଇଏ ମୋଡୁଲ ଜାତୀୟ ତଦନ୍ତତାରୀ ସଂସ୍ଥା ଏନ୍ଆଇଏ ଏକ ଭୟାନକ ନୂଆ ସନ୍ତାସବାଦୀ ଗୋଷ୍ଠୀକୁ ଠାବ କରିଥିବାରୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲୀ ଏନ୍ଆଇଏର ପ୍ରଶଂସା କରିଛନ୍ତି ଯେକୌଣସି କମ୍ପ୍ୟୁଟରକୁ ତଦାରଖ କରିବା ପାଇଁ ନିରାପତ୍ତା ଓ ଗୁଇନ୍ଦା ବିଭାଗକୁ ଅନୁମତି ସଂକ୍ରାନ୍ତ ସରକାରଙ୍କ ନିର୍ଦ୍ଦେଶ ପ୍ରତି କଂଗ୍ରେସ ପ୍ରଶ୍ୱବାଚୀ ଉଠାଇଥିବା ବିଷୟକୁ ସେ ସମାଲୋଚନା କରିଛନ୍ତି ସେ କହିଛନ୍ତି ଇଲେକ୍ଟୋନିକ୍ ଯୋଗାଯୋଗ ବ୍ୟବସ୍ଥାକୁ ତଦାରଖ କରାଯାଇନଥିଲେ ଏସବୁ ସନ୍ତ୍ରସବାଦୀମାନଙ୍କୁ ଠାବ କରିବା ସମ୍ଭବ ହୋଇନଥାନ୍ତା ଟ୍ୱିଟ୍ କରି ଶ୍ରୀ ଜେଟ୍ଲୀ କହିଛନ୍ତି ଜାତୀୟ ନିରାପତ୍ତା ଓ ସାର୍ବଭୌମତ୍ୱ ସର୍ବାଗ୍ରେ ଏବଂ ଜୀବନ ଓ ବ୍ୟକ୍ତିଗତ ସ୍ୱାଧୀନତା କେବଳ ଗଣତାନ୍ତ୍ରିକ ଦେଶରେ ସମ୍ଭବ ହୋଇପାରିବ ସନ୍ତ୍ରାସବାଦୀମାନଙ୍କ ଦ୍ୱାରା କବଳିତ କୌଣସି ଦେଶରେ ଏହା ସମ୍ଭବ ନୁର୍ହେ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ୍ ରିଜିକ୍କୁ ସନ୍ତାସବାଦୀମାନଙ୍କୁ ଗିରଫ କରି ଏନ୍ଆଇଏ ଏକ ବଡ ସଫଳତା ହାସଲ କରିଛି ବୋଲି କହିଚ୍ଛନ୍ତି

ରାଜ୍ୟର ପଶ୍ଚିମ ଅଞ୍ଚଳରେ ଘନ କୁହୁଡ଼ିର ଆସ୍ତରଣ ସୃଷ୍ଟି ହୋଇଥିବା ଜଣାପଡ଼ିଛି ହିମାଚଳ ପ୍ରଦେଶର ଅଧିକାଂଶ ସ୍ଥାନରେ ଶୀତର ଲହରୀ ପ୍ରଖର ହୋଇଥିବା ବେଳେ ସର୍ବନିମ୍ନ ତାପମାତ୍ରା ଆହୁରି ହ୍ରାସ ଘଟିଛି ପଞ୍ଜାବ ଓ ହରିଆଣାରେ ଘନ କୁହୁଡ଼ିର ଆସ୍ତରଣ ଯୋଗୁଁ ସଡ଼କ ଏବଂ ରେଳଯାତ୍ରା ବାଧାପ୍ରାପ୍ତ ହୋଇଛି ଜାନ୍ଧ କାଶ୍ୱୀରେ ତାପମାତ୍ରା ହିମାଙ୍କଠାରୁ ଅନେକ ଡିଗ୍ରୀ ନିମ୍ବରେ ରହିଥିବା ବେଳେ ଜଳାଶୟଗୁଡ଼ିକରେ ବରଫ ଜମିଯିବାରୁ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି

ପାଣିପାଗ ବିଭାଗ ପକ୍ଷରୁ ଔରଙ୍ଗାବାଦ କାଇମୁର୍ ଓ ରୋହତାସ ଜିଲ୍ଲାଗୁଡ଼ିକରେ ସତର୍କ ଜାରି କରାଯାଇଛି ଘନ କୁହୁଡି ପଡିଥିବାରୁ ରେଳପଥ ଓ ସଡ଼କପଥରେ ଯାତାୟାତ ବାଧାପ୍ରାପ୍ତ ହୋଇଛି ତାମିଲନାଡୁର ତ୍ରିଚି ତାଞ୍ଜୁଭୁର୍ ଓ ଅନ୍ୟ ଜିଲ୍ଲାଗୁଡ଼ିକରେ ଆଜି ବଡିଭୋର୍ରୁ ଘନ କୁହୁଡି ପଡିଥିବାର କୁହାଯାଇଛି ଭଲଭାବରେ ଦେଖାଯାଉନଥିବାରୁ ରେଳ ସଡ଼କ ଓ ଆକାଶପଥରେ ଯାତାୟାତ ବାଧାପ୍ୱାପ୍ତ ହୋଇଛି